ପ୍ରବଳ ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିଲେ ଚିକିହା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ଏହି ପର୍ଯ୍ୟାୟରେ ଯେଉଁଠାରେ ହତ୍ୟା ଓ ହିଂସାକାଣ୍ଡ ଘଟିଛି ତାହା ଉପରେ ଅନୁଧ୍ୟାନ କରାଯିବ

ଆସନ୍ତାକାଲି ସଂଧ୍ଧା ସୁଦ୍ଧା ଏହା ଉତର ପଣ୍କିମ ଦିଗରେ ଗତି କରି ଏହା କ୍ରମେ ଉତର ଉତରପୂର୍ବ ଦିଗରେ ଗତି କରିବାର ସ୍ୟାବନା ରହିଛି

ଦିବ୍ୟ ଲୀଳାଖେଳା ସାରି ମା' ଫେରିଯାଇଛନ୍ତି ପୀଠକୁ

ତେବେ ମଧ୍ୟରାତ୍ରିରେ ଅସ୍ଛାୟୀ ପୀଠର୍ ଆର ହୋଇଥିବା ଏହି ଯାତ୍ରା ପ୍ରତ୍ୟୁଷରେ ସ୍ଥାୟୀ ପୀଠରେ ଶେଷ ହୋଇଛି